ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋବିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଦ୍ୟ ସଂକ୍ରମିତମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି

ଡବୁବି ସ୍ୱିକର ତୃଶମୂଳ କଂଗେସ ବିଧାୟକ ବିମାନ ବନ୍ଦୋପାଧ୍ୟାୟ ପଶ୍ଚିମବଙ୍ଗ ବିଧାନସଭା ବାଚସ୍କତି ଭାବେ ନିର୍ବାଚିତ ହୋଇଛନ୍ତି କ୍ମାନ୍ୟରେ ତ୍ତୀୟବାର ଲାଗି ସେ ବିଧାନସଭା ବାଚସ୍କତି ନିର୍ବାଚିତ ହୋଇଛନ୍ତି ରାଜ୍ୟ ବିଧାନସଭା ଅଧିବେଶନର ଆଜି ପ୍ରଥମ ବୈଠକରେ ଶ୍ରୀ ବନ୍ଦୋପାଧ୍ୟାୟଙ୍କୁ ମୌଖିକ ଭୋଟ୍ରେ ସର୍ବସମ୍ମତିକ୍ରମେ ବାଚସ୍କତି ନିର୍ବାଚିତ କରାଯାଇଛି ବିଜେପି ବିଧାୟକମାନେ ଅଧିବେଶନକୁ ବର୍ଜନ କରିଥିଲେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସା ବନ୍ଦ ନ ହେବା ପର୍ଯ୍ୟନ୍ତ ବାଚସ୍କତିଙ୍କ ନିର୍ବାଚନ ଓ ନୂଆ ବିଧାନସଭା ଅଧିବେଶନରେ ଯୋଗ ନ ଦେବାକୁ ବିଜେପି ବିଧାୟକମାନେ ନିଷ୍ପତ୍ତି ନେଇଥିଲେ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେଉଁ ସ୍ଥାନମାନଙ୍କରେ ହିଂସାକାଣ୍ଡ ସ୍ରଟିଥିବାର ଖବର ମିଳିଛି ସେହିସବୁ ଅଞ୍ଚଳରେ ଏଫ୍ଆଇଆର୍ ରୁକୁ କରିବା ପାଇଁ ନିର୍ଦ୍ଦେଶ କ୍ରାରି କରାଯାଇଛି ସମସ୍ତ ବିଧାୟକ ସେମାନଙ୍କର ନିଜ ନିଜ ଅଞ୍ଚଳର ଶାନ୍ତିଶୃଙ୍ଖଳା ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି ଆସନ୍ତା ସୋମବାର ଦିନ ରାଜ୍ୟ ରାଜଭବନରେ କ୍ୟାବିନେଟ୍ ମନ୍ତ୍ରୀମାନେ ଶପଥ ନେବେ ଶପଥ ଗ୍ରହଣ ଉତ୍ସବ ପରେ ରାଜ୍ୟ ସଚିବାଳୟରେ ପ୍ରଥମ କ୍ୟାବିନେଟ୍ ବୈଠକ ବସିବ

ସେହି ଅକ୍କିଜେନ କନ୍ସେଣ୍ଟ୍ରେଟର ଗୁଡ଼ିକୁ କଳାବଜାରୀ କରି ଅଧିକ ଦାମ୍ରେ ବିକ୍ରି କରାଯାଉଥିଲା ଦିଲ୍ଲୀ ପୋଲିସ୍ କହିଛି ଏହି ମାମଲାକୁ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି ଓ ଏହା ସହ ଜଡ଼ିତ ଅଧିକ ଲୋକଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି

ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଶ୍ଡେ କହିଛନ୍ତି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ରେମଡେସିବିର ଇଂଜେକ୍ସନ ବଣ୍ଟନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି

ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଗତକାଲି ସମସ୍ତ ଜିଲ୍ଲାପାଳମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗଦେବା ପରେ ଏହି ଲକ୍ଡାଉନ ଲାଗୁ ବିଷୟ ଘୋଷଣା କରିଛନ୍ତି

ଭାରତ କହିଛି ଇସ୍ରାଏଲ୍ରୁ ମିଳିଥିବା ଏହି ସହାୟତାକୁ ସେ ଯଥେଷ୍ଟ ଗୁରୁତ୍ୱ ଦେଉଛି ଏଗୁଡ଼ିକ ଯୋଗୁଁ ଦେଶରେ ଅକ୍କିଜେନ ଉତ୍ପାଦନ ବୃଦ୍ଧି ପାଇବ

ସେହି ଔଷଧଗୁଡ଼ିକ ଆଜି ଭୋର ଆସି ମୁମ୍ବାଇରେ ପହଞ୍ଚୁଛି

ଟୋକିଓ ଓସାକା ହାୟୋଗୋ ଏବଂ କ୍ୟୋତୋ ସହରରେ କୋବିଡ କଟକଣାକୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି

ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା କହିଛନ୍ତି ସରକାର ଏଇଚି ଓ ଫୁକ୍ଓକା ସହରରେ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି ଶ୍ରୀ ସୁଗା କହିଛନ୍ତି ଦେଶରେ କୋବିଡ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଅଲମ୍ପିକ୍ସ କ୍ରୀଡ଼ା ଅନୁଷ୍ଠିତ ହେବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିବାରୁ ରେସ୍ତୋରାଁ ଓ ବାର୍ ଗୁଡ଼ିକୁ ବନ୍ଦ ରଖାଯାଇଛି ଅନ୍ୟପକ୍ଷରେ ସିନେମା ଗୃହ ଓ କାରାଓକ୍ ପାର୍ଲୋର ଗୁଡ଼ିକ ମଧ୍ୟ ବନ୍ଦ ରହିଛି ଶ୍ରୀ ସୁଗା କହିଛନ୍ତି ଦେଶରେ ସ୍ୱଚ୍ଚକାଳ ପାଇଁ କଡ଼ାକଡ଼ି ଭାବେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିବାରୁ ଜାପାନରେ ଚତ୍ରୁର୍ଥ ବାର ଲାଗି କୋବିଡ ସଂକ୍ରମଣ ବୃଦ୍ଧି ପାଇବ ନାହିଁ ବୋଲି ଆଶା କରାଯାଉଛି